ଏହି ବୈଠକ ପରେ ଆସନ୍ତାକାଲି ରାଜ୍ୟର ସମସ୍ତ କିଲ୍କୁ ମ୍ୟୁନିସିପାଲିଟି ଅଅଳରେ ଥିବା ମେଡିକାଲ କଲେଜ ଘରୋଇ ମେଡିକାଲ ଉପଖଣ ଚିକିହାଳୟ ଏବଂ ଗୋଷୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଚିକାର ଡ୍ରାଏ ରନ୍ କରାଯିବା ନେଇ ନିଷ୍ବତ୍ତି ହୋଇଛି

ସେଥିପାଇଁ ଟିକାକରଣ କେନ୍ଦରେ ଔଷଧ ଆଦି ଗଛିତ ରଖାଯିବ ସହ ଏଏନଏମ୍ ମାନଙ୍କୁ ଏହାର ଦାୟିତ୍ୱ ଦିଆଯିବ

ଏହା ଦ୍ୱାରା ଆତ୍ମନିଭର ଭାରତ ଓ ଲକ୍ଷ୍ୟ ପୂରଣ ହୋଇପାରିବ

ଏହାଦ୍ୱାରା ରାଜ୍ୟରେ ଥିବା ଖଣିଜ ସଂପଦର ଉତୋଳନ ଓ ବିନିଯୋଗ ଦକ୍ଷତା ବଢିବ ଏହା ମଧ୍ୟ ଖଣିଜ ପଦାର୍ଥର ସଭେ ଓ ଖନନରେ ସହାୟକ ହେବ ବୋଲି ଶ୍ରୀ କୋଶୀ କହିଚ୍ଚନ୍ତି

ଏପରିକି ଶନିବାର ଓ ରବିବାର ମଧ୍ଧ ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ନିଷ୍ବଭି ନିଆଯାଇଛି

ଇତିମଧ୍ଧରେ ସମସ୍ତ ବିଦ୍ୟାଳୟକୁ ବିଶୋଧନ କରାଯାଇଥିବା କଣାପଡିଛି

ପ୍ରଥମ ଦିନରେ ପୂଜକଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ

ସ୍ଚନାଯୋଗ୍ କଟକ ମହାନଗର ନିଗମ ସିଏମ୍ସି କମିସନରଙ୍ଙ ଅନୁମତି ପରେ ଆଜି କଟକର ବିଭିନ୍ନ ଧର୍ମାନୁଷାନ ଖୋଲିଛି ତେବେ ଆସନ୍ତାକାଲି ଅଧିଷାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯିବ ବୋଲି ସୂଚନା ମିଳିଛି